କରୋନା ଭୂତାଶୁର ମୁକାବିଲା ପାଇଁ ମୁତୟନ ଦେଶର ସମସ୍ତ କର୍ମୀ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତରେ ଆରୋଗ୍ୟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି

ଏହି ସମୟ ମଧ୍ଧରେ ସମସ୍ତ ଦୋକାନବଙାର ଓ କାର୍ଯ୍ୟାଳୟ ବନ୍ଦ ରହିବା ସହ ଜନସାଧାରଶଙ୍କୁ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି

ନର୍ସିଂହୋମ୍ଗୁଡ଼ିକରେ କୋଭିଡ ନିୟମ ପାଳନ ହେଉଛି କି ନାହିଁ ତାହା ଏହି ଟିମ୍ ପକ୍ଷରୁ ଅନୁଧାନ କରାଯାଉଛି

ହୀରାକୁଦ ଜଳଭଣ୍ଡାର ଉପର ମୁ ଗେଟ୍କୁ ଖୋଲାଯାଇଛି